କୋରାପୁଟ ଜିଲ୍ଲା କୋଟପାଡ଼ଠାରେ ଥିବା ମୀରଗାନ୍ ବୁଶାକାରଙ୍ଦ୍ୱାରା ପ୍ରସ୍ତୁତ କପଡ଼ାରେ ତିଆରି କରାଯାଉଥବା ଏହି ନ୍ତନ ଡିଜାଇନ୍ ମାସ୍କର ଚାହିଦା ବୃକ୍କି ପାଇବାରେ ଲାଗିଛି ଏହି ମାସ୍କର ବିଶେଷତ୍ୱ ହେଉଛି କପଡ଼ାରେ ଦିଆଯାଉଥିବା ପ୍ରାକୃତିକ ରଙ୍ଙ

ବାଲେଶ୍ୱର ବିଧାନସଭା ଆସନ ପାଇଁ ମାନସ କୁମାର ଦଉଙ୍କ ନାମ ଘୋଷଣା କରାଯାଇଥିବାବେଳେ ତିର୍ଭୋଲ ଆସନ ପାଇଁ ବିଜେପି ରାକକିଶୋର ବେହେରାଙ୍କ ନାମ ଘୋଷଣା କରିଛି ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଶ ସିଂହ ସ୍ଚନା ଦେଇଛନ୍ତି

ବାଲେଶ୍ୱର ସଦର ପାଇଁ ସେହି ଆସନରୁ ନିର୍ବାଚିତ ହୋଇଥିବା ବିଜେପିର ମଦନ ମୋହନ ଦଉଙ୍କ ବିୟୋଗ ପରେ ତାଙ୍କ ପୁଅ ମାନସ କୁମାର ଦଉଙ୍କୁ ବିଜେପି ପ୍ରାର୍ଥୀ କରିଛି

ଏହାର ପ୍ରଭାବରେ ରାଜ୍ୟର ବିଭିନୁ ସ୍ଚାନରେ ପ୍ରବଳ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି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

ମହ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି